ଶ୍ରୀ ଗୋଏଲ କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଅନ୍ତର୍ଗତ ଆୟୁଷ୍ରାନ ଭାରତ ପ୍ରିମିୟମକୁ ଜିଏସଟିରୁ ବାଦ ୍ ଦିଆଯାଇଛି

ଶ୍ରୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି ଏହି ସାଂସଦମାନେ ହେଲେ ନିଶିକାନ୍ତ ଦୁବେ ଅନୁରାଗ ଠାକୁର ଦୁଶ୍ୟନ୍ତ ସିଂହ ଓ ପ୍ରହଲାଦ ଜୋଷୀ ସେମାନେ ବାଚସ୍ୱତିଙ୍କୁ ଏହି ସ୍ୱାଧୀକାର ଭଙ୍ଗ ନୋଟିସ ପ୍ରଦାନ କରିଛନ୍ତି ସରକାର ବିରୋଧରେ ଅନାସ୍ଥା ପ୍ରସ୍ଥାବର ବତର୍କରେ ଭାଗ ନେବାବେଳେ ଶ୍ରୀ ଗାନ୍ଧୀ ଲୋକସଭାରେ କହିଥିଲେ ଯେ ପ୍ରତିରକ୍ଷା ମନ୍ତ୍ରୀ ସରକାରୀ ଗୋପନୀୟତା ରକ୍ଷା ଆଳରେ ଦେଶବାସୀଙ୍କୁ ରାଫେଲ ଯୁଦ୍ଧବିମାନ କ୍ରୟ ପ୍ରସଙ୍ଗରେ ମିଛ କହିଛନ୍ତି ଏହାର ଉତ୍ତରରେ ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଯେ ଏହି ଚୁକ୍ତିର ବିବରଣୀ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ରାହୁଳ ଗାନ୍ଧୀଙ୍କୁ କହିଥିବା ସେ ଯେଉଁ ଦାବି କରୁଛନ୍ତି ତାହା ଠିକ୍ ନୁହେଁ

କମିଶନ ଅଧ୍ୟକ୍ଷ ଏନ କେ ସିଂହଙ୍କ ଅଧ୍ୟକ୍ଷତାରେ ଏହାର ସଦସ୍ୟ ଶକ୍ତିକାନ୍ତ ଦାସ ଡକ୍ଟର ଅନୁପ ସିଂ ଡକ୍ଟର ଅଶୋକ ଲାହିଡି ଡକ୍ଟର ରମେଶ ଚାନ୍ଦ ଏବଂ ସଚିବ ଅରବିନ୍ଦ ମେହେଟ୍ଟାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ରାଜ୍ୟର ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବରିଷ୍ଠ କର୍ମଚାରୀମାନଙ୍କ ସହ ଆଲୋଚନା କରିବେ ଏଥିରେ ରାଜ୍ୟ ସରକାରଙ୍କ ସହ ନିର୍ଦ୍ଧାରିତ ଖର୍ଚ୍ଚ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଏହି ଗସ୍ତ ପୂର୍ବରୁ କମିଶନ ଗୁଜରାଟର ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ହେଉଥିବା ବ୍ୟୟ ସମ୍ପର୍କରେ ସୂଚନା ହାସଲ କରିଛନ୍ତି ଏହି ଆଲୋଚନାକାଳରେ ରାଜ୍ୟ ସରକାର ତାଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ କମିଶନଙ୍କୁ ଅବଗତ କରାଇବେ ଏହି ଚାରିଦିନିଆ ଗସ୍ତ କାଳରେ କମିଶନ ବିଭିନ୍ନ ରାଜନୈତିକ ଦଳର ନେତୃବ୍ଦ୍ଦ ଏବଂ ବାଶିଜ୍ୟିକ ଗୋଷ୍ଠୀର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିବେ ରାଜନାଥ ଏସପିସି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତକାଲି ହରିଆନାର ଗୁରୁଗ୍ରାମଠାରେ ଛାତ୍ର ପୋଲିସ କ୍ୟାଡେଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏହି ବ୍ୟବସ୍ଥା ସମଗ୍ର ଦେଶରେ ଲାଗୁ ହେବ ଏହା ଦ୍ୱାରା ଛାତ୍ରମାନେ ଶୃଙ୍ଖଳିତ ହେବା ସହ ସୁନାଗରିକ ହେବାର ସୁଯୋଗ ପାଇବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଚ୍ଛନ୍ତି ରାଜସ୍ଥାନ ସିଏମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଦଳ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଶ୍ରୀମତୀ ରାଜେଙ୍କ ନେତୃତ୍ୱରେ ଦଳ ଆସନ୍ତା ନିର୍ବାଚନ ଲଢିବ ଏବଂ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ସଂଖ୍ୟା ଗରିଷତା ହାସଲ କରିବେ ଗତକାଲି ଜୟପୁରଠାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରୀ କମିଟିର ଉଦ୍ଯାପନୀ ଅଧିବେଶନରେ ଶ୍ରୀ ଶାହା ଏହା କହିଛନ୍ତି ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି ଦଳ ପୁଣି ଥରେ ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ସରକାର ଗଠନ କରିବେ

ଜେକେ ଫାୟାର ଦକ୍ଷିଣ କାଶ୍ମୀରର ପୁଲୁୱାମା ଜିଲ୍ଲା ଅନ୍ତର୍ଗତ ତହାବ ଅଞ୍ଚଳରେ ଗତକାଲି ରାତିରେ ସେନାର ଯାନ ଉପରକୁ କିଛି ଅଜ୍ଞାତ ଆତଙ୍କବାଦୀ ଗୁଳିମାଡ କରିଥିଲେ ବ୍ୟାରେଲ ଗନ୍ ଲଞ୍ଚର ସାହାଯ୍ୟରେ ଏହି ଆକ୍ମଣ ହୋଇଥିଲା ଏଥିରେ ଧନଜୀବନ ହାନିର ଖବର ମିଳିନାହିଁ

ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି କ୍ରମାଗତ ବର୍ଷା ଯୋଗୁ ଗତକାଲି ଭୁବନେଶ୍ୱର କଟକ ଏବଂ ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିଲା ପରିସ୍ଥିତିକୁ ଦୂଷ୍ଟିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ସହିତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ପାଣିପାଗ କାର୍ଯ୍ୟାଳୟ ସୂଚନକୁ ଆଧାର କରି ଆମ ସମ୍ଘାଦଦାତା ଜଣେଇଛନ୍ତି ଆଜି ସମ୍ଘଲପୁର ଝାରସୁଗୁଡା ବରଗଡ ଏବଂ ନୁଆପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି

ପାକ୍ କୋର୍ଟ ପାକିସ୍ତାନର ଏକ ଅଦାଲତ ସେଠାକାର କ୍ଷମତାଯୁକ୍ତ ପ୍ରଧାନମନ୍ତ୍ରୀ ନବାବ୍ ସରିଫଙ୍କ ପିଏମଏଲଏନ ଦଳର ଜଣେ ପ୍ରମୁଖ ସଦସ୍ୟଙ୍କୁ ମାଦକଦ୍ରବ୍ୟ କାରବାର ଅଭିଯୋଗରେ ଆଜୀବନ କାରଦାଣ୍ଡରେ ଦଣ୍ଡିତ କରିଛି

ଏହି ନେତା ଖନିଫ ଆବାସୀ ନବାବ ସରିଫଙ୍କ ଅତି ଘନିଷ୍ଠ ଏବଂ ସେ ରାଓ୍ୱଲପିଣ୍ଡିରୁ ନିର୍ବାଚନ ଲଢ଼ୁଥିଲେ

ଏଥିପାଇଁ ତିନିହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଆଜି ରାତିରେ ପ୍ରଚାରିତ ହେବାକୁ ଥିବା ଆକାଶବାଣୀର ଏକ ଆଲୋଚନା କାର୍ଯ୍ୟକ୍ରମରେ ଆସାମର ଶକ୍ତିମନ୍ତ୍ରୀ ତପନ କୁମାର ଗୋଗୋୟୀ କହିଚ୍ଚନ୍ତି ଏସୀୟ ବିକାଶ ବ୍ୟାଙ୍କ ଏହି ଅର୍ଥ ଯୋଗାଇବ

ପଞ୍ଜାବ ଭିସି ପ୍ରଫେସର ରାଜକୁମାରଙ୍କୁ ପଞ୍ଜାବ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରାଯାଇଛି ଏକ ସରକାରୀ ବିଜ୍ଞପ୍ତିରୁ ଏହା ଜଣାପଡିଛି ବିଶ୍ୱବିଦ୍ୟାଳୟର କୁଳାଧ୍ପତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ ପ୍ରଫେସର ରାଜକୁମାରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି

ଆସନ୍ତା ଗୁରୁବାର ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ଆୟାରଲାଣ୍ଡକୁ ଭେଟିବ

ବ୍ୟାଡମିଣ୍ଟନ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଷଷ ମାନ୍ୟତା ପ୍ରାପ୍ତ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି